ବନ୍ଦେ ଭାରତ ମିଶନ୍ ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ଆକ୍ରିଠାରୁ ଆରମ୍ଭ ହୋଇଛି

ଦୁବାଇ ସ୍ଥିତ ଭାରତୀୟ ଦୃତାବାସର କନସୁଲ୍ ଜେନେରାଲ୍ ବିପୁଲ କହିଛନ୍ତି ଯେଉଁ ମହିଳାମାନଙ୍କର ପ୍ରସ୍ତୀ ସମୟ ପାଖେଇ ଆସିଲାଣି ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଛି ଏହା ବ୍ୟତୀତ କର୍ତ୍ରରିକାଳୀନ ଡାକ୍ତରୀସେବା ଦରକାର କର୍ତ୍ତିବା ବ୍ୟକ୍ତି ଓ ଅସୁବିଧାରେ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି ଏଥିପାଇଁ ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ ବିମାନ ଚଳାଚଳ କରାଯିବା ବିଷୟରେ ସେ ଜଣାଇଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଦୁର୍ଘଟଣାରେ ଆହତ ଲୋକମାନଙ୍କର ଚିକିହା ପାଇଁ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ରାଷ୍ଟ୍ରପତି ଶୋକବାର୍ତ୍ତା ଜଣାଇଛନ୍ତି ହସ୍ୱିଟାଲରେ ଚିକିିିିିତ ହେଉଥିବା ଆହତ ଲୋକମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି ସେହିପରି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇ ଆହତ ଲୋକମାନଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଔରଇୟା ସଡ଼କ ଦୂର୍ଘଟଣା ଉପରେ ଗଭୀର ଶୋକପ୍ରକାଶ କରିଛନ୍ତି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 ଶୋକସନ୍ତପ୍ତ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ସମବେଦନା କଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି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 ସଡ଼କ ଦୂର୍ଘଟଣାରେ ବହୁ ଶ୍ରମିକ ପ୍ରାଣ ହରାଇଥିବାରୁ ଏହା ତାଙ୍କୁ ଗଭୀର ଆଘାତ ଦେଇଛି ଶ୍ରୀ ସିଂହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା କଣାଇଛନ୍ତି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 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଉତ୍ତର ପ୍ରଦେଶରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ଶ୍ରମିକମାନେ ପ୍ରାଣ ହରାଇବା ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟ ବିଦାରକ ଘଟଣା ଏକ ଟ୍ୱିଟ୍ ବାର୍ତ୍ତାରେ ସେ ମୃତ ବ୍ୟକ୍ତିମାନଙ୍କ ପରିବାରଗୁଡ଼ିକୁ ଶୋକବାର୍ତ୍ତା ଜଣାଇଛନ୍ତି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 ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଔରଇୟା ସଡ଼କ ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ବର୍ଷନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ରାଜ୍ୟ ସରକାର ଖୁବ୍ ଶୀଘ୍ର ରିଲିଫ୍ କାର୍ଯ୍ୟ ଆରମ୍ଭ କରିଦେଇଥିଲେ ଓ ଆହତମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରଗୁଡ଼ିକୁ ଶ୍ରୀ ଶାହା ଶୋକବାର୍ତ୍ତା ପଠାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେପି ସଭାପତି ଜେପି ନଡ୍ରା ମଧ୍ୟ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି କିଲ୍ଲା ପ୍ରଶାସନକୁ ରିଲିଫ୍ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସେ ପାର୍ଟି କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କର ଆରୋଗ୍ୟ କାମନା କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଔରଇୟା ଘଟିଥିବା ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ଗାନ୍ଧି ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ଶୋକବାର୍ତ୍ତା ଜଣାଇ ଆହତ ଲୋକମାନଙ୍କର ଆଶ୍ରୁଆରୋଗ୍ୟ କାମନା କରିଛନ୍ତି

ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପିପିଇ ଗୁଡ଼ିକୁ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ ନାଇଷ୍ଟିନ୍ର ମୁକାବିଲାରେ ବ୍ୟବହାର କରୁଛନ୍ତି ମନ୍ତ୍ରାଳୟ ଏ ସମ୍ବନ୍ଧରେ ଅତିରିକ୍ତ ନିର୍ଦ୍ଦେଶାବଳୀ କାରି କରିଛି କେଉଁମାନେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମଗୁଡ଼ିକୁ ବ୍ୟବହାର କରିବେ ସେ ସଂକ୍ରାନ୍ତରେ ନୃଆ ନିୟମାବଳୀ ଜାରି କରାଯାଇଛି ମନ୍ତ୍ରାଳୟ କହିଛି ଏହି ପିପିଇ ଗୁଡ଼ିକ ହାତକୁ ପରିସ୍କାର ପରିଚ୍ଛନ୍ନ ରଖିବା ଓ ମୁଖା ପରିଧାନ କରିବାର ବିକଳ୍ପ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଶୋଧିତ ନିର୍ଦ୍ଦେଶାବଳୀରେ କହିଛି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 ପିପିଇ ଗୁଡ଼ିକୁ ବ୍ୟବହାର କରାଯିବା ପରେ ସେଗୁଡ଼ିକୁ କିଭଳି ନଷ୍ଟ କରାଯିବ ସେ ସଫକ୍ରାନ୍ତରେ ମଧ୍ୟ ନିୟମାବଳୀ ପ୍ରଶୟନ କରାଯାଇଛି ଲକ୍ଡାଉନ୍ ରାହୁଲ ଗାନ୍ଧି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣାକୁ ବିଜ୍ଞତାର ସହ ପ୍ରତ୍ୟାହାର କରାଯିବା ଉଚିତ୍ ଯେପରି ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସଂକ୍ରମଣର ଅଧିକ ବିପଦ ଥିବା ବ୍ୟକ୍ତିମାନଙ୍କ ପ୍ରତି କୌଣସି କ୍ଷତି ପହଞ୍ଚିବ ନାହିଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଅର୍ଥନୀତିକୁ ମଜବୁତ ରଖିବା ପାଇଁ ସରକାରଙ୍କୁ ଉଭୟ ଯୋଗାଣ ଓ ଚାହିଦା ମଧ୍ୟରେ ଉପଯୁକ୍ତ ସନ୍ତୁଳନତା ବଜାୟ ରଖିବାକୁ ହେବ ଶ୍ରୀ ଗାନ୍ଧି କହିଛନ୍ତି ଏଥିପାଇଁ ସରକାର ଗରିବ ଲୋକ ଓ କୃଷକମାନଙ୍କ ହାତରେ ସିଧାସଳଖ ଅର୍ଥ ଦେବାକୁ ହେବ ଏହାଦ୍ୱାରା ଚାହିଦା ବୃଦ୍ଧି ପାଇବ ଓ ଯୋଗାଣ ଏବଂ ଚାହିଦା ମଧ୍ୟରେ ସନ୍ତୁଳନତା ରକ୍ଷା କରାଯାଇ ପାରିବ ଡିପ୍ରେସନ୍ ଭାରତୀୟ ପାଣିପାଗ କାର୍ଯ୍ୟାଳୟର ବାତ୍ୟା ସତର୍କତା ବିଭାଗ କହିଛି ବଙ୍ଗୋପସାଗରରେ ସୂଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି ଏହି ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇଛି

ଭାରତୀୟ ପାଣିପାଗ ବିଭାଗ କହିଛି ଏହା ଉତ୍ତର ଉତ୍ତରପଣ୍ଢିମ ଦିଗକୁ ଗତି କରିବାର ଅନୁମାନ କରାଯାଉଛି ଓ ଏହାପରେ ତାହା ଉତ୍ତରପୂର୍ବ ଦିଗକୁ ମୁହାଁଇବାର ଆଶଙ୍କା କରାଯାଉଛି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

କୋଭିଡ୍ ନାଇଣ୍ଟିନ୍ର ମୁକାବିଲା ପାଇଁ ଚାଲିଥିବା ଗବେଷଣାରେ କ'ଣ ସବୁ ଅଗ୍ରଗତି ଘଟିଛି ସେ ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ୱର ସେ ଉତ୍ତର ଦେବେ

ଏହାକୁ ମଧ୍ୟ ନ୍ୟଜ୍ ଅନ୍ ଏୟାର୍ ଆପ୍ରେ ଶୁଣାଯାଇ ପାରିବ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 ସ୍ୱାସ୍ଥ୍ୟ ମନ୍ତାଳୟ କହିଛି ଡେଙ୍ଗୀ ମଶାକୁ ଅଣ୍ଡା ଦେବାକୁ ସୁଯୋଗ ନଦେବା ପାଇଁ ଆମକୁ ଆମର ଚର୍ତ୍ତୁପାର୍ଶ୍ୱକୁ ପରିସ୍କାର ପରିଚ୍ଛନ୍ ରଖିବାକୁ ପଡିବ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 ଏଥିସହିତ ଶରୀରକୁ ସମ୍ପର୍ଷ୍ଣ ଆବୃତ୍ତ କରୁଥିବା ବସ୍ତ୍ର ପରିଧାନ କରିବାକୁ କୁହାଯାଇଛି ଫୁଲକୁଣ୍ଡ ଆକ୍ୱାରିୟମ ଓ ପକ୍ଷୀମାନଙ୍କ ପାଣି ପିଇବା ପାଇଁ ରଖାଯାଇଥିବା ପାତ୍ରଗୁଡ଼ିକର ଜଳକୁ ସପ୍ତାହରେ ଥରେ ନିଣ୍ଠିତଭାବେ ବଦଳାଇବାକୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ଡେଙ୍ଗୀ ହେଉଛି ଏକ ଭୂତାଶୁଜନିତ ରୋଗ ଯାହା ମଶା କାମୁଡା ମାଧ୍ୟମରେ ବ୍ୟାପିଥାଏ ଏଡିସ୍ ଏଜିପ୍ରି ମଶା କାମୁଡିଲେ ଡେଙ୍ଗୀ ଜ୍ୱର ହୋଇଥାଏ ସାଧାରଣତଃ ବର୍ଷା ରତୁରେ ଡେଙ୍ଗୀ ମଶା ଅଣ୍ଡା ଦିଏ ଓ ନିଜର ବଂଶବୃଦ୍ଧି କରିଥାଏ କେବଳ ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଏହି ରୋଗ ବେଶୀ ହୋଇଥାଏ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 ଡେଙ୍ଗୀ ଜ୍ୱର ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ

ବିଶ୍ୱରେ ଶାନ୍ତି ସହିଷ୍ଣୁତା ସାମୃହିକ ସ୍ୱାର୍ଥ ପାରଷ୍କରିକ ବୁଝାମଣା ଓ ଏକତାର ବିକାଶ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ଜାତିସଂଘ ସାଧାରଣ ପରିଷଦ ସଭାପତି ତିଜନି ମହମ୍ମଦ ବନ୍ଦେ ଏକ ବାର୍ତ୍ତାରେ କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆଜି ସମଗ୍ର ବିଶ୍ୱକୁ ସବୁଠୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି କୋଭିଡ୍ ନାଇଣ୍ଟିନ୍ ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ଘୋର ବିପଦ ସୃଷ୍ଟି କରିଥିବାର ସେ କହିଛନ୍ତି